ଏଥିପାଇଁ ଦୂଇଟି ସବ୍କମିଟି ଗଠନ କରାଯିବ

ଟାସ୍କଫୋର୍ସ ବୈଠକରେ ନିଆଯାଇଥିବା ନିଷ୍ବଉ ଅନୁଯାୟୀ ପ୍ରତିମାସରେ ଏଶିକି ନିୟମିତ ଭାବରେ ବୈଠକ ବସିବ

କିଲ୍ଲାର ପ୍ରତ୍ୟେକ ପଞାୟତରେ କଳାପତାକା ଉତ୍ତୋଳନ ସହ ରାଜ୍ୟ ସରକାରଙ୍କ ପିଠା ଓ ଆମ ଗାଁ ଆମ ବିକାଶ ଯୋଜନାକୁ ବିରୋଧ କରାଯିବ ବୋଲି ନବରଙ୍ଙପୁର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଞନ ତ୍ରିପାଠୀ କହିଛନ୍ତି

ବଜ୍ରକାପ୍ତାଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି

ଦକ୍ଷିଶ ଆଭ୍ୟନ୍ତରୀଣ ଏବଂ ପଣ୍କିମ ଓଡ଼ିଶାରେ ତାପମାତ୍ରା କମିବାରେ ଲାଗିଛି